ଏଫ୍ଏମ୍ ଆନାଉସ୍ମେଣ୍ଟ କେନ୍ଦ୍ର ସରକାର କ୍ଷୁଦ୍ର ଚାଷୀ ସ୍ଥାନାନ୍ତରିତ ଶ୍ରମିକ ଛୋଟ ବ୍ୟବସାୟୀ ଓ ଆତ୍କନିଯୁକ୍ତ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆତ୍କନିର୍ଭର ଭାରତ ଅଭିଯାନ ଅଧୀନରେ ଦ୍ୱିତୀୟ ଦଫାର ସହାୟତା ବିଷୟରେ ଘୋଷଣା କରିଛନ୍ତି ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମଙ୍ଗଳବାର ଦିନ ଦେଶ ଉଦ୍ଦେଶ୍ୟରେ ତାଙ୍କର ବାର୍ତ୍ତାରେ ଏ ବିଷୟରେ ଘୋଷଣା କରିଥିଲେ

ଏହିଭଳି ଶ୍ରମିକମାନଙ୍କୁ ମାଗଣାରେ ଆଗାମୀ ଦୁଇମାସ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ

ତାଙ୍କର ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ଶସ୍ତା ଭଡ଼ାଗୃହ ଯୋଜନା ବିଷୟରେ ଘୋଷଣା କରିଛନ୍ତି

'ଏକ ଦେଶ ଏକ୍ ରେସନ୍କାର୍ଡ' ଯୋଜନା ଅଧୀନରେ କାର୍ଡଗୁଡ଼ିକର କ୍ଷାତୀୟ ସ୍ତରରେ କାର୍ଯ୍ୟକାରୀତା ବିଷୟ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ଏଥିରୁ ସମସ୍ତ ସ୍ଥାନାନ୍ତରିତ ଶ୍ରମିକ ଉପକୂତ ହେବେ

ଏହି ଅର୍ଥ ନାବାର୍ଡ ମାଧ୍ୟମରେ କୁଷକମାନଙ୍କୁ ଦିଆଯିବ

ଏହି ତିନୋଟି କାହାଜକୁ ପ୍ରଧାନମନ୍ତ୍ରୀଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଦେଶୀୟ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଭାରତୀୟ ନୌବାହିନୀ ଇତିହାସରେ ପ୍ରଥମଥର ପାଇଁ ଉପକୂଳରକ୍ଷୀ ବାହିନୀ ଜାହାକଗୁଡ଼ିକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସାମିଲ କରାଯାଇଛି ଭାରତୀୟ ଉପକୂଳରକ୍ଷୀ ବାହିନୀ ଓ ଗୋଆ ସିପ୍ୟାର୍ଡ୍ ଲିମିଟେଡ୍ର ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଉପକୂଳରକ୍ଷୀ ବାହିନୀରେ ଏହି ଜାହାଜଗୁଡ଼ିକ ଅନ୍ତର୍ଭୁକ୍ତ ହେବା ଦ୍ୱାରା ଏହା ଭାରତୀୟ ଉପକୂଳରକ୍ଷୀ ବାହିନୀର କ୍ଷମତା ବୃଦ୍ଧି କରିବ ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସମସ୍ୟା ସଡ୍ଡେ ଦେଶର ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ନିଣ୍ଟିତ କରିବା ସରକାରଙ୍କ ପ୍ରତିଶ୍ରତିବଦ୍ଧତାର ପ୍ରମାଣ ଦେଉଛି

ଏକ ନିରାପଦ ସୁରକ୍ଷିତ ଓ ପ୍ରଦୃଷଣ ମୁକ୍ତ ସମୁଦ୍ର ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବା ସହ ଦେଶର ପ୍ରଗତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବ ସେ କହିଛନ୍ତି ଭାରତ ଏକ କ୍ରମବର୍ଦ୍ଧିଷ୍ଟୁ ସାମୁଦ୍ରିକ ଶକ୍ତିରେ ପରିଣତ ହୋଇଛି ଓ ଦେଶର ସମୃଦ୍ଧି ଅନେକାଂଶରେ ସମୁଦ୍ର ଉପରେ ନିର୍ଭରଶୀଳ ସେ ପୁଣି କହିଛନ୍ତି ଏକ ଦାୟିତ୍ୱବାନ ସାମୁଦ୍ରିକ ଶକ୍ତି ଭାବେ ଭାରତ ମହାସାଗରଗୁଡ଼ିକୁ ପ୍ରାଧାନ୍ୟ ଦେଇଆସୁଛି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦେଶ ବିରୋଧୀ ଶକ୍ତିଗୁଡ଼ିକ ଦ୍ୱାରା ଯେକୌଣସି ପ୍ରକାର ବିପଦ ସମ୍ବଦ୍ପଥ ଦେଇ ଆସିବାର ସମ୍ଭାବନା ଯଥେଷ୍ଟ ଅଧିକ ସେ ଦୃଷ୍ଟିରୁ ସମୁଦ୍ରତଟବର୍ତ୍ତୀ ଦେଶଗୁଡ଼ିକ ମଧ୍ୟରେ ଅଧିକ ସମନ୍ୱୟ ଓ ସହଯୋଗର ଆବଶ୍ୟକତା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି

ବିଭିନ୍ନ ସମ୍ଭାଦପତ୍ରରେ ପ୍ରକାଶିତ ଏକ ଲେଖାରେ ଶ୍ରୀ ଜାଭଡେକର କହିଛନ୍ତି ମିଥ୍ୟା ଖବର ଓ ଗ୍ରଜବମାନ ବହ୍ରମାତ୍ରାରେ ପ୍ରଚାରିତ ହେଉଛି ଓ ଏହାର ପରିଣାମ ଅତ୍ୟନ୍ତ ଭୟାବହ ହେବ ସେ ଦୃଷ୍ଟିର୍ ସରକାର ଏସବୁ ରୋକିବା ପାଇଁ ପ୍ରତିଶ୍ରତିବଦ୍ଧ ମନ୍ତ୍ରୀ କହିଛନ୍ତି ପ୍ରେସ୍କୁ କେତେ ସ୍ୱାଧୀନତା ମିଳିବା ଉଚିତ୍ ତାହାକୁ ନେଇ ଦେଶରେ ସର୍ବଦା ବିତର୍କ ଚାଲିଆସିଛି ସେ କହିଛନ୍ତି ଦେଶରେ କେବଳ କରୁରିକାଳୀନ ପରିସ୍ଥିତି ଲାଗୁ ସମୟରେ ପ୍ରେସ୍ ସ୍ୱାଧୀନତା ଲୋପ୍ ପାଇଥିଲା ସେ କହିଛନ୍ତି ମିଥ୍ୟା ଖବର ପ୍ରଚାର ଗଣମାଧ୍ୟମର ସ୍ୱାଧୀନତା ପାଇଁ ସବୁଠୁ ବଡ଼ ବିପଦ ସୃଷ୍ଟି କର୍ତ୍ଥି ମନ୍ତ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ସମୟରେ ମିଥ୍ୟା ଖବର ପ୍ରଚାର ବହୁମାତ୍ରାରେ ବୃଦ୍ଧି ପାଇଥିଲା ଏଗୁଡ଼ିକ ଉଭୟ ମୁଦ୍ରଣ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ବିଶେଷ କରି ଟ୍ୱିଟର ଫେସ୍ବୁକ୍ ଓ ହ୍ୱାଟସ୍ଆପ୍ ଭଳି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଏହାକୁ ରୋକିବା ପାଇଁ ସରକାରଙ୍କୁ ପ୍ରେସ୍ ସ୍ରଚନା ବ୍ୟୁରୋରେ ଏକ ଫ୍ୟାକ୍ ଚେକ୍ ୟୁନିଟି ସ୍ଥାପନ କରିବାକୁ ପଡ଼ିଥିଲା

ଶ୍ରୀ ଜାଭଡେକର କହିଛନ୍ତି ମିଥ୍ୟା ଖବର ପ୍ରଚାର ମାଧ୍ୟମରେ ଲୋକମାନଙ୍କ ମନରେ ଭୟର ଏକ ବାତାବରଣ ମଧ୍ୟ ସୃଷ୍ଟି କରାଯାଇପାରିବ ସେ କହିଛନ୍ତି ଭାରତ ଭଳି ଏକ ବହୁରାଷ୍ଟ୍ରବାଦୀ ଗଣତାନ୍ତ୍ରିକ ଦେଶରେ ଏହାକୁ କେବେ ପ୍ରଶ୍ରୟ ଦିଆଯିବ ନାହିଁ

ଦେଶର ବହୁ ଲୋକ ବିମାନ ଯୋଗେ ବିଭିନ୍ନ ଦେଶର୍ ଆସି ପହଞ୍ଚୁଛନ୍ତି

ସେଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ ଥାଇଲାଣ୍ଡ ଅଷ୍ଟ୍ରେଲିଆ ଇଟାଲୀ ଫ୍ରାନ୍ସ ଜର୍ମାନୀ ଆୟାରଲାଣ୍ଡ କାନାଡ଼ା ଜାପାନ ନାଇଜେରିଆ କାଜଖସ୍ତାନ ୟୁକ୍ରେନ୍ କିରଗିଜସ୍ତାନ ବେଲାରୁଷ ଜର୍ଜିଆ କାଜିକିସ୍ତାନ ଓ ଆର୍ମେନିଆ ଆଦି ରହିଛି

ଏହା ପୂର୍ବରୁ ସମସ୍ତ ସୁରକ୍ଷା ଓ ସତର୍କତାମଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ଏଥିପାଇଁ ମାଳଦୀପର ବହୁ ସଂସ୍ଥା ଓ ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀମାନେ ସହାୟତା କରିଥିଲେ

ମାଲେ ସ୍ଥିତ ଭାରତୀୟ ହାଇକମିଶନ୍ କହିଛି ଏୟାର୍ ଇଣ୍ଡିଆର ବିମାନଗୁଡ଼ିକରେ ମାଲେରୁ ନୂଆଦିଲ୍ଲୀ ବାଙ୍ଗାଲୋର ମୁମ୍ବାଇ ଓ ଚେନ୍ନାଇକୁ ଦେଶର ନାଗରିକମାନଙ୍କୁ ଅଣାଯିବାକୁ ଯୋଜନା କରାଯାଉଛି

ରେଳବାଇ ଗତ ପହିଲାରୁ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ ଆରମ୍ଭ କରିଛି ଏଗୁଡ଼ିକରେ ଘରୁଠାରୁ ଦୂରରେ ରହି କାର୍ଯ୍ୟ କରୁଥିବା ଶ୍ରମିକ ତୀର୍ଥଯାତ୍ରୀ ପର୍ଯ୍ୟଟକ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନେ ସେମାନଙ୍କର ନିଜନିକର ଘରକୁ ଫେରୁଛନ୍ତି ଦେଶରେ କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ହେବା ଯୋଗୁଁ ସେହି ଲୋକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ ଏହି ଟ୍ରେନ୍ଗୁଡ଼ିକ ଆନ୍ଧ୍ରପ୍ରଦେଶ ଆସାମ ବିହାର ଛତିଶଗଡ଼ ଜାନ୍ମୁ ଓ କାଶ୍ମୀର ଝାଡ଼ଖଣ୍ଡ କର୍ଷ୍ଣାଟକ କେରଳ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଓଡ଼ିଶା ରାଜସ୍ଥାନ ତାମିଲନାଡ଼ୁ ଉତ୍ତରପ୍ରଦେଶ ଓ ପଣ୍ଢିମବଙ୍ଗ ଭଳି ରାଜ୍ୟଗୁଡ଼ିକୁ ଚଳାଚଳ କର୍ୁଛି

ରାଜ୍ୟଗ୍ରଡ଼ିକ ସହ ବିଚାର ବିମର୍ଷ ପରେ ରେଳବାଇ ଶ୍ରମିକ ସେଶାଲ୍ ଟ୍ରେନ୍ଗୁଡ଼ିକର ଚଳାଚଳ ଆରୟ କରିଥିଲା ଯାତ୍ରୀମାନେ ଟ୍ରେନ୍ରେ ବସିବା ପୂର୍ବରୁ ସେମାନଙ୍କର ପୁଙ୍ଗାନୁପୁଙ୍ଗ ଶାରୀରିକ ଯାଞ୍ଚ କରାଯାଉଛି ଯାତ୍ରା ସମୟରେ ସେମାନଙ୍କ ମାଗଣାରେ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି

ଆଇସିଏମ୍ଆର ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଏଥିପାଇଁ ଅନୁମତି ପ୍ରଦାନ କରିଛି